ଭୋଟିଂ ଆସାମ ଓ ପଶ୍ଚିମବଙ୍ଗରେ ଚଳିତ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଛି କୋଭିଡ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ସକ୍ରିୟ ସଂକ୍ରମିତଙ୍କୁ ପୋଷ୍ଟାଲ ବାଲାଟ କରିଆରେ ମତଦାନ କରିବାକୁ ସୁଯୋଗ ଦିଆଯାଇଛି ଉଭୟ ରାଜ୍ୟର ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ସ୍ପଚ୍ଛ ପାନୀୟ କଳ ବିଶ୍ରାମସ୍ଥଳ ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଛି

ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟ କଂଗ୍ରେସ ସଭାପତି ରିପୁନ ବୋରା ଆସାମ ଗଣପରିଷଦ ଅଧ୍ୟକ୍ଷ ଅତ୍କଲ ବୋରା ରାଇଜର ଦଲ୍ ସଭାପତି ଅଖିଳ ଗୋଗୋଇ ଏବଂ ଆସାମ ଜାତୀୟ ପରିଷଦ ଅଧ୍ୟକ୍ଷ ଲୁରିନ୍ ଜ୍ୟୋତି ଗୋଗୋଇ ନିର୍ବାଚନ ଲଢୁଛନ୍ତି ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିବା ଜଣାପଡ଼ିଛି

ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭିଭିପାଟ୍ ଓ ଇଭିଏମ୍ ଉଭୟର ବ୍ୟବହାର କରାଯାଉଛି

କଂଗ୍ରେସ ବାମଦଳ ଓ ସେମାନଙ୍କର ସହଯୋଗୀ ଦଳ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି ପଶ୍ଚିମବଙ୍ଗରେ ଆଜିର ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ନେତାମାନଙ୍କ ମଧ୍ୟରେ ମନ୍ତ୍ରୀ ଶାନ୍ତିରାମ ମହାତୋ କଂଗ୍ରେସ ବିଧାୟକ ଦଳର ଉପନେତା ନିପଲ ଚନ୍ଦ୍ର ମହାତୋ ପୂର୍ବତନ ମନ୍ତ୍ରୀ ସିପିଆଇଏମ୍ର ସୁଶାନ୍ତ ଘୋଷ ପୂର୍ବତନ ସାଂସଦ ଡକ୍କର ପୁଲିନ ବିହାରୀ ବାସ୍କେ ଓ ନରହରି ମହାତୋ ଚଳଚ୍ଚିତ୍ର ଅଭିନେତ୍ରୀ ଜୁନେ ମାଲିଆ ଅଛନ୍ତି ଇତିମଧ୍ୟରେ ଆସାମ ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରକାର୍ଯ୍ୟ ଜୋରଦାର ହୋଇଛି ସେହିଭଳି କେରଳ ତାମିଲନାଡୁ ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ଆସାମ ଓ ପଶ୍ଚିମବଙ୍ଗରେ ଏପ୍ରିଲ୍ ପହିଲାରେ ଚଳିତ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ

ଅମିତଶାହା ଆସାମ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ ଏବଂ ପଶ୍ଚିମବଙ୍ଗର ମତଦାତାମାନଙ୍କୁ ପ୍ରଥମ ପର୍ଯ୍ୟାୟ ମତଦାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ପାନ କରିଛନ୍ତି ଗତକାଲି ଦକ୍ଷିଣ ଆସାମର ସିଲଚର ଠାରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ଆସାମର ପ୍ରତ୍ୟେକ ଶରଣାର୍ଥୀଙ୍କ ନାଗରିକତା ସୁନିଶ୍ଚିତ କରାଯିବ ଏବଂ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରିଦିଆଯିବ ବୋଲି ସେ କହିଛନ୍ତି

ସେହିଭଳି ସେ ପଣ୍ଟିମବଙ୍ଗର ମତଦାତାମାନଙ୍କୁ ରାଜ୍ୟର ଗୌରବକୁ ଫେରାଇ ଆଣିବା ପାଇଁ ନିର୍ଭୟରେ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ମତଦାତାମାନଙ୍କର ପ୍ରତ୍ୟେକଟି ଭୋଟ୍ ସ୍ୱଭାଷଚନ୍ଦ ବୋଷ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଓ ଶ୍ୟାମାପ୍ରସାଦ ମୁଖାର୍ଚ୍ଚୀ ଦେଖିଥିବା ସ୍ୱପ୍ନର ପଶ୍ଚିମବଙ୍ଗ ତିଆରି କରିବ ବୋଲି ସେ କହିଛନ୍ତି

ଆସାମା କେରଳ ତାମିଲନାଡ଼ୁ ପଣ୍ଟିମବଙ୍ଗ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଏବଂ ଅନ୍ୟ କେତେକ ରାଜ୍ୟରେ ଉପନିର୍ବାଚନ ଚାଲିଥିବା ଦ୍ଷ୍ଟିର୍ ଏହି ସମୟରେ କୌଣସି ଏକଜିଟ୍ ପୋଲର ଫଳାଫଳକ୍ ଛାପା କିମ୍ବା ବୈଦୂତିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ମଞ୍ଚରେ ପ୍ରଚାର ପ୍ରସାର ନ କରିବାକୁ କମିଶନ ବିଞ୍ଜପ୍ତି ଜାରି କରିଛନ୍ତି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

ଦେଶରେ ନ୍ତଆ ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟରେ କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାର ଖବରମାନ ଆମର ହସ୍ତଗତ ହେବାରେ ଲାଗିଛି

ତେନ୍ଦୁଲକର କୋଭିଡ କିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କରୋନା ଭୂତାଣ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି

ସେ କରୋନା ନିୟମ ଓ କଟକଣା ପାଳନ ପୂର୍ବକ ସଙ୍ଗରୋଧରେ ରହିଛନ୍ତି ସେ ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟମାନଙ୍କୁ ତାଙ୍କୁ ଏ ସମୟରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅନ୍ୟପକ୍ଷରେ ବିଶିଷ୍ଟ ଅଭିନେତା ପରେଶ ରାଓ୍ବଲ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ସେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ଓ ଯେଉଁମାନେ ତାଙ୍କ ସଂସ୍ୱର୍ଶରେ ଆସିଥିଲେ ସେମାନଙ୍କୁ ନିଜ ନିକର ନମୁନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି ପିଏମ୍ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇଦିନିଆ ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ମା' କାଳୀଙ୍କ ଆଶୀର୍ବାଦ ସହ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ସତ୍ଖିରାସ୍ଥିତ ପୁରାଣ ବର୍ଷ୍ଣିତ ଏକାବନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଯେଶୋରେଶ୍ୱରୀ କାଳୀପୀଠରେ ପୂଜାର୍ଚ୍ଚନା କରିଥିଲେ ସେ ସ୍ୱର୍ଣ୍ଣ ଓ ରୁପାରେ ନିର୍ମିତ ଏକ ମୁକୁଟ ଦେବୀଙ୍କୁ ପ୍ରଦାନ କରିଥିଲେ ଏହି ମୁକୁଟକୁ ସ୍ଥାନୀୟ ଜଣେ କାରିଗର ଗତ ତିନିସପ୍ତାହ ଧରି ନିର୍ମାଣ କରିଥିଲେ ମନ୍ଦିରକୁ ଲାଗି ଏକ ଗୋଷ୍ଠୀକେନ୍ଦ୍ର ତଥା ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସେଠାକୁ ପ୍ରତିବର୍ଷ କାଳୀପୂଜା ଓ ମେଳା ଦେଖିବାକୁ ଆସୁଥିବା ଲୋକମାନେ ଏହି ଆଶ୍ରୟସ୍ଥଳୀରେ ବିଶ୍ରାମ କରିପାରିବେ ପରେ ଶ୍ରୀ ମୋଦୀ ଆଜି ତୁଙ୍ଗୀପଡ଼ାସ୍ଥିତ ବଙ୍ଗବନ୍ଧୁ ମୁଜିବୁର ରହେମନ କଂପ୍ଲେକ୍ସରେ ବଙ୍ଗବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ

ହ୍ପାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ନଭେୟର ମାସରେ ଗ୍ଲାସ୍ଗୋଠାରେ ମିଳିତ କ୍ଜାତିସଂଘ ପକ୍ଷରୁ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ସମାବେଶ ପୂର୍ବରୁ ଏହା ଏକ ନିର୍ଣ୍ଣାୟକ ସମ୍ମିଳନୀ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବ୍ୟତୀତ ଚୀନ ରାଷ୍ଟ୍ରପତି ସିଜିନ୍ପିଙ୍ଗ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଜାପାନ ପ୍ରଧାନମନ୍ତ୍ରୀ ୟୋସି ହିଦେ ସୁଗା ବାଜିଲ ରାଷ୍ଟପତି କେର୍ ବଲ୍ସୋନାରୋ ଓ ବିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଅନ୍ୟ କେତେକ ଦେଶର ମୁଖ୍ୟମାନଙ୍କୁ ମଧ୍ୟ ଏହି ସମ୍ମିଳନୀକୁ ବାଇଡେନ୍ ନିମନ୍ତ୍ରଣ କରିଛନ୍ତି